ଜାତୀୟ ରାଜଧାନୀରେ ଦିଲ୍ଲୀ ସରକାର ସପ୍ତାହାନ୍ତ କର୍ଫ୍ୟ ଘୋଷଣା କରିଚ୍ଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକାର ଉପଲହ୍ଧତା ସୁନିଶ୍ଚିତ କରିବାକୁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ

ଗତ ଏକ ବର୍ଷ ଧରି କରୋନା ବିରୁଦ୍ଧ ଲଢ଼େଇରେ ଲୋକମାନଙ୍କର ସହଭାଗିତାକୁ ସେ ପ୍ରଶଂସା କରିଛନ୍ତି ଏହି ଜନଭାଗିଦାରୀକୁ ଆହୁରି ପ୍ରୋସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ରାଜ୍ୟପାଳମାନଙ୍କୁ ରାଜ୍ୟ ସରକାରଙ୍କ ସହିତ ସେଠାକାର ସାମାଜିକ ଅନୁଷ୍ଠାନଗୁଡ଼ିକୁ ନେଇ କିପରି କୋଭିଡ୍ ନାଇଷ୍ଟିନ୍ ମୁକାବିଲା ସକାଶେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ କାର୍ଯ୍ୟକାରୀ କରାଯାଇ ପାରିବ ସେଥିପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ କରିଛନ୍ତି ସବୁ ରାଜ୍ୟରେ ଆୟୁଲାନ୍ସ ଭେଷ୍ଟିଲେଟର ଓ ଅକ୍କିଜେନ୍ର ଉପଲହ୍ବତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ବିପକ୍ଷ ଲଢ଼େଇରେ ଦେଶର ଗତ ଏକ ବର୍ଷର ଅନୁଭୂତି ଏବେ ସହାୟକ ହେବ ବୋଲି ସେ କହିଛନ୍ତି

ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ରାଜ୍ୟଗୁଡ଼ିକର ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମିଳିତ ଭାବେ କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ପାନ କରିଛନ୍ତି ରାଜ୍ୟପାଳମାନେ ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ଉତ୍ତମ ପରାମର୍ଶ ଦେଇପାରିବେ ବୋଲି ଶ୍ରୀ ନାଇଡୁ କହିଚ୍ଛନ୍ତି କରୋନା ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କୋଭିଡ ସଂକ୍ରମଣ ବହୁମାତ୍ରାରେ ବୃଦ୍ଧି ପାଉଥିବାରୁ ଆରୋଗ୍ୟ ହାର ଲଗାତାର ହ୍ରାସ ପାଉଛି ଟିକାକରଣ ଅଭିଯାନ ଦେଶର ବିଭିନ୍ନ ଅଞ୍ଚଳରେ ଦ୍ରତଗତିରେ ଆଗେଇ ଚାଲିଥିବାର ଖବର ମିଳିଛି

ୱିକ୍ଏଣ୍ଡ କର୍ଫ୍ୟ ଜାତୀୟ ରାଜଧାନୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି

ସାମ୍ଘାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଦିଲ୍ଲୀରେ ମଲ ଜିମ୍ ଓ ସ୍କା ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ

ସେ କହିଛନ୍ତି ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ତେବେ ଲୋକମାନେ କୌଣସି ଏକ ନିର୍ଦ୍ଦିଷ୍ଟ ହସିଟାଲରେ କରୋନା ଚିକିତ୍ସା ପାଇଁ ଆଡ୍ମିସନ୍ ହେବା ସକାଶେ ଦାବି ନ କରିବାକୁ ସେ ଅନୁରୋଧ କରିଛନ୍ତି ଦିଲ୍ଲୀ ସରକାର ହସ୍କିଟାଲ୍ ଗୁଡ଼ିକୁ ସେମାନଙ୍କର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଜି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ୍ ଦିଲ୍ଲୀର ଲେପୁନାଣ୍ଟ ଗଭର୍ଣ୍ଣର ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି ତେବେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ସପ୍ତାହନ୍ତ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ର ଗୁଡ଼ିକୁ କଟକଣା ମୁକ୍ତ ରଖାଯାଇଛି ଅକ୍ଟିଜେନ୍ ଦେଶରେ ଯଥେଷ୍ଟ ପରିମାଣର ଅକ୍ନିଜେନ ମହକୁଦ ଓ ଉପଲବ୍ଧ ରହିଛି ବୋଲି ସରକାର କହିଛନ୍ତି ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀମାନଙ୍କ ପାଇଁ ଅକ୍ପିଜେନ୍ ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସ୍ୱଷ୍ଟୀକରଣ ଦେଇଛନ୍ତି

ମେଡ଼ିକାଲ ଅକ୍ଟିଜେନର ଯଥାଯଥ ବ୍ୟବହାର କରିବା ଏବଂ ଅପଚୟ ନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ମେଡ଼ିକାଲ ଅକ୍ଟିଜେନର ପର୍ଯ୍ୟାପ୍ତ ଉପଲହ୍ଧତାକୁ ନିଶ୍ଚିତ କରିବା ପାଇଁ ଦ୍ୱିତୀୟ କ୍ଷମତାପନ୍ନ ଗୋଷୀ ପଦକ୍ଷେପ ଆରମ୍ଭ କରିଛନ୍ତି ସରକାର କହିଛନ୍ତି ଷ୍ଟିଲ୍ କାରଖାନାଗୁଡ଼ିକରେ ଉପଲବ୍ଧ ଅତ୍ୟଧିକ ଅକ୍ଷିଜେନ ସିଲିଣ୍ଡରଗୁଡ଼ିକୁ ଆବଶ୍ୟକସ୍ଥଳେ ବ୍ୟବହାର କରାଯାଉଛି ଜିଲ୍ଲାଗୁଡ଼ିକୁ ସୁରୁଖୁରୁରେ ଅକ୍ସିଜେନ ଯୋଗାଶକୁ ନିଶ୍ଚିତ କରିବା ପାଇଁ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିବା ସକାଶେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଡିଫେନ୍ସ ମିନିଷ୍ଟର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶ ପ୍ରତି ରହିଥିବା ବିପଦର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ନିଜର ରଣକୌଶଳ ଓ ସାମର୍ଥ୍ୟ ବିକାଶ ସକାଶେ ଦୀର୍ଘ ମିଆଦି ଯୋଚ୍ଚନା ପ୍ରସ୍ତୁତ କରିବାକୁ ଆହ୍ୱାନ କରିଛନ୍ତି ନିକଟ ଅତୀତରେ ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ବିପଦର ସଫଳ ମୁକାବିଲା ଦିଗରେ ସମୟୋଚିତ ଓ ଉଚିତ୍ ପଦକ୍ଷେପ ନିଆଯାଇଥିବାରୁ ସେ ବାୟୁସେନାକୁ ପ୍ରଶଂସା କରିଛନ୍ତି ଆଜି ନୂଆଦିଲ୍ଲୀରେ ଭାରତୀୟ ବାୟୁସେନା କମାଣ୍ଡରମାନଙ୍କର ଦ୍ୱିବାର୍ଷିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ପରିବର୍ତ୍ତିତ ଆନ୍ତର୍ଜାତିକ ରାଜନୈତିକ ପୃଷ୍ଠ ଭୂମିରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗର ଗୁରୁତ୍ୱ ବଢ଼ିଯାଇଛି ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ନିଜର ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସେ ଆହ୍ୱାନ କରିଛନ୍ତି ପ୍ରତିରକ୍ଷା ଭିଭିଭୂମି କ୍ଷେତ୍ରରେ ଆତ୍ମନିର୍ଭରତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ନିଜସ୍ୱ ଜ୍ଞାନକୌଶଳରେ ପ୍ରତିରକ୍ଷା ସାମଗ୍ରୀର ବିକାଶ କରିବା ସହିତ ଯୁଦ୍ଧ ବିମାନଗୁଡ଼ିକର ରକ୍ଷଣବେକ୍ଷଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏହି ସମ୍ମିଳନୀରେ ନିଆଯାଇଥିବା ବିଭିନ୍ନ ନିଷ୍କଭି ଭାରତୀୟ ବାୟୁସେନାର ଯୁଦ୍ଧ କରିବା ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧନା ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଉଦ୍ଯାନ ପରିସଂସ୍ଥା ବିକାଶକୁ ଅଗ୍ରାଧିକାର ଦେବାକୁ ଯୋଜନା କରୁଛି

ସେ କହିଛନ୍ତି ନିକଟରେ କେନ୍ଦ୍ର ବଜେଟ୍ରେ ଜାତୀୟ ଉଦ୍ଯାନ ମିଶନ୍ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଛି ଶିଳ୍ପ କ୍ଷେତ୍ରରେ ଉଦ୍ଯାନର ବ୍ୟାପକ ଉପଯୋଗ କରାଯିବା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି

ଦେଶର ବିଭିନ୍ନ ବଡ଼ବଡ଼ ସହରରେ ଯାନବାହନ ଚଳାଚଳ କ୍ଷେତ୍ରରେ ଉଦ୍ଯାନ ମିଶ୍ରିତ ଇନ୍ଧନରେ ବ୍ୟାପକ ଉପଯୋଗ କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି ଡିସିକିଆଇ କେନ୍ଦ୍ରୀୟ ଡ୍ରଗ୍ ନିୟନ୍ତ୍ରକ ଡିସିଜିଆଇ ବିଦେଶୀ ଟିକା କମ୍ପାନୀ ଗୁଡ଼ିକୁ ଦେଶରେ ଟିକା ପ୍ରଦାନ ପାଇଁ ସେହି କମ୍ପାନୀ ସେମାନେ ଆବେଦନ କରିବାର ତିନି ଦିନ ମଧ୍ୟରେ ଅନୁମତି ପ୍ରଦାନ କରିବେ ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ବିଦେଶୀ କମ୍ପାନୀଗୁଡ଼ିକୁ ଦେଶରେ କୋଭିଡ୍ ନାଇଷ୍ଟିନ୍ ଟିକା ପ୍ରଦାନ ସଂକ୍ରାନ୍ତୀୟ ବିଭିନ୍ନ ନିୟମ ସମ୍ପର୍କରେ ଜଣାଇ ଦିଆଯାଇଛି ଏ ସଂକ୍ରାନ୍ତରେ ଗତ ମଙ୍ଗଳବାର ଦିନ ଏକ ଫାଷ୍ଟଟ୍ରାକ୍ ବ୍ୟବସ୍ଥାକୁ ମଧ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଥିଲା ଇତିମଧ୍ୟରେ ଏ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ବାଂଲାଦେଶ ଇଣ୍ଡିଆ ଭିସା ବାଂଲାଦେଶରେ ଆଜିଠାରୁ ଲକ୍ଡାଉନ୍ କାର୍ଯ୍ୟକାରୀ କରାଯାଉଥିବାରୁ ଢାକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସବୁ ଭିସା କେନ୍ଦ୍ରଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ୍ ରଖାଯାଇଛି

ଆମେରିକା ରାଷ୍ଟ୍ରପତି କୋ ବାଇଡେନ୍ ହ୍ୱାଇଟ୍ ହାଉସ୍ରୁ ଉଦ୍ବୋଧନ ଦେଲାବେଳେ କହିଛନ୍ତି ଆଫଗାନିସ୍ତାନରୁ ସବୁ ସୈନ୍ୟଙ୍କୁ ଅପସାରଣ କରି ନିଆଗଲା ପରେ ମଧ୍ୟ ସେ ଦେଶ ପ୍ରତି ଆମେରିକାର ସମର୍ଥନ ଜାରି ରହିବ ସେ କହିଛନ୍ତି ବର୍ତ୍ତମାନ ସନ୍ତ୍ରାସବାଦ ବିରୋଧରେ ଆମେରିକାର ଏହି ଦୀର୍ଘଦିନର ଲଢ଼େଇର ପରିସମାପ୍ତିର ସମୟ ଆସିଯାଇଛି

ଆଇପିଏଲ୍ ଆଇପିଏଲ୍ କ୍ରିକେଟରେ ଆଜି ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ୍ ମଧ୍ୟରେ ମୁମ୍ୟାଇର ୱାନ୍ଖେଡ୍ ଷ୍ଟାଡିୟମ୍ରେ ମୁକାବିଲା ହେବ